ଏଥିରେ ଆଧାର କାର୍ଡ଼ ସଂଯୁକ୍ତିକୁ ଅନ୍ତର୍ଭୁକ୍ତ କରାଯାଇଛି

ଅର୍ଥମନ୍ତୀ ଶ୍ରୀମତୀ ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ପିତ ଏହି ବୈଠକରେ ବିଭିନ୍ତ ରାକ୍ୟ ଏବଂ କେଦ୍ରଶାସିତ ଅଞଳର ମନ୍ତୀଗଶଙ୍କ ସମେତ ଅର୍ଥ ବିଭାଗର ବରିଷ୍ ପଦାଧିକାରୀ ଯୋଗ ଦେଇଥିଲେ

ସେହିଭଳି ଅଶ୍ୱିନୀ ବୈଷବ ପୂର୍ବତନ ପ୍ରଧାନମନ୍ତୀ ଅଟଳବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ

ବୈଠକ ଆସନ୍ତା କାଲି ବିଜେପିର ନବନିର୍ବାଚିତ ବିଧାୟକ ଦଳ ବୈଠକ ଅନୁଷ୍ଟିତ ହେବ ଏଥିରେ ବିଧାୟକ ଦଳ ନେତା ଚୟନ କରାଯିବ

ସୂଚନା ଯୋଗ୍ୟ ଗତ ମାର୍ଚ୍ଚ ମାସରେ ଶ୍ରୀ ବାଗ୍ଚି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ଧକ୍ଷ ପଦରୁ ଇସ୍ତଫା ଦେଇଥିଲେ

ଦୈତାପତୀ ସେବକ ଶ୍ରୀଜୀଉଙ୍କୁ ଆକି ଏହି ତେଲ ଲାଗି କରିବେ ଏହି ତେଲ ଲାଗି ହେବା ପରେ ଶ୍ରୀଜୀଉଙ୍କର କୃରପିଡ଼ା ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି ପାଣିପାଗ ଦକ୍ଷିଣ ପଣ୍କିମ ମୌସୁମୀ ବାୟୁ ଆସନ୍ତା ଦୁଇ ତିନି ଦିନ ମଧରେ ସମଗ୍ର ରାକ୍ୟରେ ସକ୍ରିୟ ହେବ ବୋଲି ପାଶିପାଗ ବିଭାଗ କହିଛି ଉତ୍ତର ପଣିମ ବଙ୍ଗୋପସଗାରରେ ସୃଷ ଲଘୁଚାପ ପ୍ରଭାବରେ ରାକ୍ୟର ବିଭିନ୍ନ ସ୍ଚାନରେ ଗତକାଲିଠାରୁ ବର୍ଷା ଚାଲିଛି ଆଜି ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷାର ସୟାବନା ରହିଛି